ଏହି ଟିମ୍ ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ

ସରକାର ଚାଉଳ ଫେରସ୍ତ ନେବାର ସମୟସୀମା ଜୁଲାଇ ମାସ ପର୍ଯ୍ୟନ୍ତ ସୀମିତ ରଖାଯାଇଛି

ଝାରସୁଗୁଡା ବିମାନ ବନ୍ଦର ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ କେନ୍ଦ୍ରମନ୍ତୀ ଜୁଏଲ ଓରାମ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି

କିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ଡରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି

ସେହି ସମୟ ସରିଛି

ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଷାନ ଓ ବୁଲାବିକାଳିଙ୍କଠାରୁ ପଲିଥିନ ବ୍ୟାଗ୍ ଜବତ ହୋଇଥିବା ସ୍ଚନା ମିଳିଛି